ବତୁଛି ଦର୍ଶକଙ୍କ ଗହଳି

ବ୍ରହ୍କପୁରଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ କହିଲେ ଯେ ରାକ୍ୟରେ ମାମାନଙ୍ଙ ବିକାଶ ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି

ବ୍ରହ୍କପୁର ଗୋପାଳପୁର ସଡକରେ ନିର୍ମିତ ରେଳବାଇ ଓଭରବ୍ରିକ ଓ ଫ୍ଲାଇ ଓଭରକୁ ମୁଖ୍ୟମନ୍ତୀ ଉଦ୍ଘାଟନ କରିଥିଲେ

ଭାରତୀୟ କନତା ପାର୍ଟରୁ କିଏ ଇସ୍ତଫା ଦେଲେ କିମ୍ବା ଛାଡି ଦେଲେ ଦଳ ଏଥିରେ କେବେ ବି ଦିଗହରା ହେବନି ବୋଲି ଶ୍ରୀ ପଣ୍ଡା ଦୂଢୋକ୍ତି ପ୍ରକାଶ କରିଛନ୍ତି

ଚଳିତ ବର୍ଷ ବିଶ୍ୱ ଏଡ୍ସ୍ ଦିବସ ବାର୍ତ୍ତା ହେଉଛି ନିକ ଅବସ୍ଥାକୁ ଜାଣ

ଏକ୍ଷେତ୍ରରେ ଭାରତର ସ୍ଥାନ ତୂତୀୟ

ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ସଭାସମିତିମାନ ଆୟୋଜନ କରାଯାଉଛି

ଏହି ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଏଥିରେ ଏଏନ୍ଏମ୍ ଜିଏନ୍ଏମ୍ ଆଶାକର୍ମୀ ଓ ଛାତ୍ରଛାତ୍ରୀମାନେ ଭାଗ ନେଇ ଏଡ୍ସ୍ରୁ ଦୂରେଇ ରହିବାପାଇ ସ୍କୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ

ଭଦ୍ରକ ଜିଲ୍ଲାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଏକ ସଚେତନତା ସଭା ଅନୁଷିତ ହୋଇଯାଇଛି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

ଧାନର ଅଭାବୀ ବିକ୍ରିର ଶିକାର ହୋଇ ନିକ ପରିଶ୍ରମରେ ଉପାଜିତ ଧାନକୁ ବାଧ ହୋଇ କମ୍ ଦରରେ ଚାଷୀ ବିକ୍ରି କର୍ଛନ୍ତି ଧାନର ଅଭାବ ବିକ୍ରି ନେଇ କିଲ୍ଲାର ବିଭିନ୍ନ ସମବାୟ ସମିତିକୁ ଅଭିଯୋଗ କରିବାରୁ ମଣ୍ଡି ଏଯାବତ୍ ଖୋଲାଯାଇ ନ ଥିବାବେଳେ ଆସନ୍ତା ସୋମବାରଦିନ ମଣ୍ଡି ଖୋଲାଯିବ ବୋଲି ପ୍ରକାଶ କରିଥିଲେ କିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅତିଶୀଘ୍ର ମଣ୍ଡି ଖୋଳିବାର ବ୍ୟବସ୍କା କରିବାକୁ ସାଧାରଣରେ ଦାବି ହେଉଛି

ଅଭିଯୋଗ ଆଧାରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନେ ସମ୍ମୁକ୍ତ ଶିଶ୍ୱଗୃହରେ ପହଞ୍ ପୋଲିସ ସହାୟତାରେ ତଦନ୍ତ କରିଛନ୍ତି

ମାଓବାଦୀଙ୍କ ଜଳପ୍ରଚଳରେ ରୋକ ଲାଗାଇବା ସହ ହିଂସାକୁ ପ୍ରତିହତ କରିବାରେ ଏହି କ୍ୟାମ୍ମ ସହାୟକ ହୋଇପାରିବ

ରାକ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟବସାୟୀଙ୍କର କାରବାର ବୃଦ୍ଧି ପାଉଛି

ଘରକରଶା ସାମଗ୍ରୀ କିଶିବା ସହିତ ପାଟି ସୁଆଦିଆ ଖାଦ୍ୟ ଦୋକାନ ପାଖରେ ବେଶି ଭିଡ଼ କମୁଥିବାର ଦେଖାଯାଉଛି